ବିଜେପି ସିଇସି ମିଟିଂ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଏକ ବୈଠକ ବସି ଆଗାମୀ ଲୋକସଭା ନିର୍ବାଚନ ପାଇଁ ପାର୍ଟିର ପାର୍ଥିମାନଙ୍କ ଉପରେ ଆଲୋଚନା ହେବ ପ୍ରାର୍ଥୀମାନଙ୍କର ନାମ ଚୃଡ଼ାନ୍ତ କରିବା ପାଇଁ ଏହା ପାର୍ଟିର ଦ୍ୱିତୀୟ ବୈଠକ ଏପର୍ଯ୍ୟନ୍ତ ପାର୍ଟି ପକ୍ଷରୁ କୌଣସି ପ୍ରାର୍ଥୀଙ୍କର ନାମ ଘୋଷଣା କରାଯାଇ ନାହିଁ ଜିଏସ୍ଟି ପ୍ରପଟିଜ୍ ଜିଏସ୍ଟି ପରିଷଦ ଆବାସିକ ସମ୍ପତ୍ତି ଉପରେ ନୂଆ ସାମଗ୍ରୀ ଓ ସେବାକର ଲାଗୁକୁ ଆଜି ଅନୁମୋଦନ କରିଛି ଏହା ଅନ୍ତସାରେ ନିର୍ମାଣାଧୀନ ଘରଗୁଡ଼ିକ ପାଇଁ କୋଠାବାଡ଼ି ନିର୍ମାଣକାରୀମାନେ ସଂଶୋଧିତ ଅକ୍ସହାରର ଜିଏସ୍ଟି ଲାଗୁ କରି ପାରିବେ ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ ସାମ୍ଭାଦିକମାନଙ୍କୁ କହିଛନ୍ତି ଚଳିତ ବର୍ଷ ଏପ୍ରିଲ୍ ପହିଲା ପରଠାରୁ ଆରମ୍ଭ ହୋଇଥିବା ବାସଗୃହ ପ୍ରକଳ୍ପଗୁଡ଼ିକ ପାଇଁ କୋଠାବାଡ଼ି ନିର୍ମାଣକାରୀମାନେ ନୂଆ ଜିଏସ୍ଟି ହାର ଲାଗୁ କରିପାରିବେ

ଶ୍ରୀ ପାଶ୍ଡେ କହିଛନ୍ତି ନୂଆ ଜିଏସ୍ଟି ଲାଗୁ ଯୋଗୁଁ ସରକାରଙ୍କୁ କୌଣସି ରାଜସ୍ୱ କ୍ଷତି ଘଟିବ ନାହିଁ

ହିଜ୍ବୁଲ୍ ମୁକାହିଦିନ୍ କମାଣ୍ଡର ମହମ୍ମଦ୍ ସୟଦ୍ ସଲାହୁଦ୍ଦିନ୍ ଓ ଅନ୍ୟମାନଙ୍କ ବିରୁଦ୍ଧରେ କଳାଧନ ଆଇନ୍ ଅନୁସାରେ ଚାଲିଥିବା ତଦନ୍ତରେ ଏହି ସମ୍ପତ୍ତିଗୁଡ଼ିକୁ ଅଚଳ କରାଯାଇଛି ଇଡି କହିଛି ଏନ୍ଆଇଏ ଦ୍ୱାରା ମହନ୍ମଦ୍ ସାଫି ଶାହା ବିରୁଦ୍ଧରେ ଦାଖଲ କରାଯାଇଥିବା ଅଭିଯାଗପତ୍ରକୁ ଭିତ୍ତି କରି ଏହା ତଦନ୍ତ ଆରମ୍ଭ କରିଥିଲା ସଲାହୁଦ୍ଦିନ୍ ଶାହା ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ଅଧୀନରେ ଦାଖଲ ହୋଇଥିବା ଅଭିଯୋଗପତ୍ରକୁ ଭିତ୍ତି କରି ଇଡି ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ଓ କଳାଧନ ମାମଲା ରୁଜୁ କରିଥିଲା ତଦନ୍ତ ସମୟରେ ହାଓଲା ମାଧ୍ୟମ ଦେଇ ଭାରତକୁ ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଡି ପଠାଯାଉଥିବାର ଜଣାପଡିଥିଲା ଇସି ସୋସିଆଲ୍ ମିଡିଆ ନିର୍ବାଚନ କମିଶନ୍ ର ଯାଞ୍ଚ ବିନା ସାମାଜିକ ଗଣମାଧ୍ୟମଗୁଡ଼ିକରେ କୌଣସି ରାଜନୈତିକ ବିଜ୍ଞାପନ ପ୍ରକାଶ ନକରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେବା ବିଷୟ କମିଶନ୍ ବମ୍ଭେ ହାଇକୋର୍ଟଙ୍କୁ ଜଣାଇଛି କମିଶନ୍ ପକ୍ଷରୁ କୋର୍ଟରେ କୁହାଯାଇଛି ସାମାଜିକ ଗଣମାଧ୍ୟମର ପ୍ରତିନିଧି ଓ କମିଶନ୍ ମଧ୍ୟରେ ଆଜି ଏ ବିଷୟରେ ଆଲୋଚନା ପାଇଁ ଏକ ବୈଠକ ଡକାଯାଇଛି କମିଶନ୍ କହିଛି ବିନା ଯାଞ୍ଚରେ ସାମାଜିକ ଗଣମାଧ୍ୟମରେ ଯେଉଁ ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇଛି ସେଗୁଡ଼ିକୁ ଚିହ୍ନଟ କରିବା ପାଇଁ କମିଶନ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବାକୁ ଉଦ୍ୟମ ଚାଲିଛି ଗୋଆ ନ୍ୟୁ ସିଏମ୍ ଗୋଆର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ପର୍ବୋରିନ୍ ସ୍ଥିତ ରାଜ୍ୟ ସଚିବାଳୟଠାରେ ଆଜି କାର୍ଯ୍ୟଭାର ସମ୍ଭାଳିଚ୍ଚନ୍ତି ତାଙ୍କ ସରକାର ଆସନ୍ତାକାଲି ଆସ୍ଥାସ୍ଟଚକ ଭୋଟ୍ ଲୋଡ଼ିବ ଓ ଏଥିରେ ସଫଳ ହେବ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଗତ ରାତିରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ରବିବାର ଦିନ ପରଲୋକ ଗମନ କରିଥିବା ମନୋହର ପାରିକରଙ୍କ ସ୍ଥାନରେ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି ରାଜ୍ୟପାଳ ମୃଦୁଳା ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶତପଥ ପାଠ କରାଇଛନ୍ତି ଶପଥ ଗ୍ରହଣ ପୂର୍ବରୁ ଶ୍ରୀ ସାଓ୍ୱନ୍ତ ବିଧାନସଭା ବାଚସ୍ୱତି ପଦରୁ ଇସ୍ତଫା ଦେଇଥିଲେ ଅର୍ଚ୍ଚଣାଚଳ ରାହ୍ରଲ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଅରୁଣାଚଳ ପ୍ରଦେଶ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପାର୍ଟିର ପ୍ରଚାର ଆରମ୍ଭ କରିଛନ୍ତି ଇଟାନଗର ସ୍ଥିତ ଆଇଜି ପାର୍କଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି କଂଗ୍ରେସ ଯଦି କ୍ଷମତାକୁ ଆସେ ତେବେ ଏହା ଅରୁଣାଚଳ ପ୍ରଦେଶକୁ ପୁନର୍ବାର ସ୍ୱତନ୍ତ ରାଜ୍ୟର ମର୍ଯ୍ୟଦା ପ୍ରଦାନ କରିବ ଓ ରାଜ୍ୟକୁ ମିଳୁଥିବା ସ୍ୱତନ୍ତ୍ର ଯୋଜନା ସହାୟତାର ପୁର୍ନସ୍ଥାପନ କରିବ ସେ କହିଛନ୍ତି କଂଗ୍ରେସ ସରକାର ଉତ୍ତରପୂର୍ବାଞ୍ଚଳ ଶିଳ୍ପ ନୀତି ପୁନର୍ବାର ଲାଗୁ କରିବ ନାଗରିକ ସଂଶୋଧନ ବିଲ୍କୁ ତାଙ୍କ ପାର୍ଟି କେବେ ପାସ୍ ହେବାକୁ ଦେବ ନାହିଁ ବୋଲି ଶ୍ରୀ ଗାନ୍ଧି କହିଛନ୍ତି କଂଗ୍ରେସ ସରକାର ସମସ୍ତଙ୍କ ପାଇଁ ସର୍ବନିମ୍ନ ନିର୍ଣିତ ଆୟ ଯୋକନା ଆରମ୍ଭ କରିବ ଯାହା ମାଧ୍ୟମରେ ଦେଶର ପ୍ରତ୍ୟେକ ବ୍ୟକ୍ତି ଏକ ସର୍ବନିମ୍ନ ନିିି୍ଣିତ ଆୟ ପାଇପାରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ ତ୍ରୁକୀଙ୍କୁ ପାର୍ଟି ପଣ୍ଟିମ ସଂସଦୀୟ ଆସନରୁ ଓ ଜେଏଲ୍ ୱାଙ୍ଗ୍ଲେଟ୍ଙ୍କୁ ପୂର୍ବ ସଂସଦୀୟ ଆସନରୁ ପ୍ରାର୍ଥୀ କରିଛି

ପ୍ରେଜ୍ ଇନ୍ଭେଷ୍ଟିଚର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ଉହବରେ ବୀରତ୍ୱ ପୁରସ୍କାର ଓ ଉଲ୍ଲେଖନୀୟ ସେବା ପଦକମାନ ପ୍ରଦାନ କରିଛନ୍ତି ସେନାବାହିନୀର ସିପାହୀ ବିଜୟ କ୍ରମାର ଓ ସିଆର୍ପିଏଫ୍ର କନେଷ୍ଟବଳ ପ୍ରଦୀପ କୁମାର ପଶ୍ଡାଙ୍କୁ ମରଣୋତ୍ତର ଭାବେ କିର୍ଭୀଚକ୍ର ପ୍ରଦାନ କରାଯାଇଛି ଜାମ୍ମୁ କାଶ୍ମୀରରେ ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ସମୟରେ ସେମାନେ ଅସୀମ ସାହସିକତା ପ୍ରଦର୍ଶନ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ ଲେଫ୍ଟନାଣ୍ଟ ଜେନେରାଲ ଅନୀଲ କୁମାର ଭଟ୍ଟଙ୍କୁ ଉତ୍ତମ ଯୁଦ୍ଧସେବା ମେଡ଼ାଲ ପ୍ରଦାନ କରାଯାଇଛି କାଞ୍ଗୁ କାଶ୍ମୀରରେ ତାଙ୍କ ନେତୃତ୍ୱରେ ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ସଫଳତାର ସହ ସଂପନ୍ଧ ହୋଇଥିଲା ଏହି ଅବସରରେ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାବାହିନୀ ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ନୌବାହିନୀ ମୁଖ୍ୟ ଆଡମିରାଲ ସୁନୀଲ ଲାନ୍ବା ଓ ବିମାନ ବାହିନୀ ମୁଖ୍ୟ ମାର୍ଶାଲ ବିଏସ୍ ଧନୋଓ୍ୱା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ନାଇଡୁ ଟେରର ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ କହିଛନ୍ତି ଭାରତ ଏକ ଶାନ୍ତିପ୍ରିୟ ଦେଶ କିନ୍ତୁ ଯେକୌଣସି ରୂପରେ ସନ୍ତାସବାଦର ମୂଳୋତ୍ପାଟନ ପାଇଁ ଏହା ସଂକଳ୍ପବଦ୍ଧ ଶ୍ରୀ ନାଇଡୁ ପୁଲୱାମା ଖ୍ରାଏଷ୍ଟଚର୍ଚ୍ଚ ଓ ୟୁଟ୍ରେକ୍ଟ ସନ୍ତାସବାଦୀ ଆକ୍ରମଣ ସମେତ ସମଗ୍ର ବିଶ୍ୱରେ ଘଟୁଥିବା ବର୍ବରୋଚିତ ଆକ୍ରମଣଗୁଡ଼ିକର ଉଲ୍ଲେଖ କରିଛନ୍ତି ସେ ଘାନା ଉପରାଷ୍ଟ୍ରପତି ଡକ୍କର ମହଞ୍ଜୁଦା ବାଓ୍ୱମିଆଁ ଗିନି ପ୍ରଧାନମନ୍ତ୍ରୀ ଇବ୍ରାହିମା କ୍ୟାସୋରି ଫୋଫାନା ଓ ଲେସୋଥୋ ଉପପ୍ରଧାନମନ୍ତ୍ରୀ ମୁନିୟାନି ମୁଲେଲିକିଙ୍କ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି ନୂଆଦିଲ୍ଲୀରେ ସେମାନେ ତାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ ଭାରତକୁ ଆନ୍ତର୍ଜାତିକ ସ୍ତରରେ ସମର୍ଥନ ଦେଇଥିବାରୁ ଶ୍ରୀ ନାଇଡୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇଣ୍ଡିଆ ଆଫ୍ରିକା ବୈଦେଶିକ ମନ୍ତ୍ରଣାଳୟରେ ଅର୍ଥନୈତିକ ସମ୍ପର୍କ ବିଭାଗ ସଚିବ ଟିଏସ୍ ତିରୁମର୍ତ୍ତି କହିଛନ୍ତି ସନ୍ତାସବାଦ ଓ ଉଗ୍ରବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଆଫ୍ରିକୀୟ ଦେଶଗୁଡ଼ିକ ସହ ସମ୍ପର୍କକୁ ସୁଦୃଢ଼ କରିବାକୁ ଭାରତ ସଂକଳ୍ପବଦ୍ଧ

ଭାରତ ଆଫ୍ରିକା ସହ ବହୁମ୍ଖୀ ସମ୍ପର୍କ ସ୍ଥାପନ କରିଥିବାର ସେ ଜଣାଇଛନ୍ତି ସେ କହିଛନ୍ତି ଦୁଇ ପକ୍ଷରୁ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଛି ଓ ନିକଟରେ ଅର୍ଥନୈତିକ ସମ୍ପର୍କରେ ଅଭ୍ରୁତ୍ପର୍ବ ପରିବର୍ତ୍ତନ ଘଟିଛି ଏହି ଅବସରରେ ଉଦ୍ବୋଧନ ଦେଇ ବାଶିଜ୍ୟ ସଚିବ ଅନୁପ୍ ୱାଧୱାନ୍ କହିଛନ୍ତି ଭାରତ ଓ ଆଫ୍ରିକୀୟ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବହୁମାତ୍ରାରେ ବୃଦ୍ଧି ପାଇଛି

ବେଲାରୀ ସିମୋଗା ଓ ମାଣ୍ଡ୍ୟା ଲୋକସଭା ଆସନ ଓ ରାମନଗର ଏବଂ ଜାମଖଣ୍ଡୀ ବିଧାନସଭା ଆସନ ଉପନିର୍ବାଚନ ଫଳାଫଳ ବିଷୟରେ ସେ କହିଛନ୍ତି କେବଳ ସିମୋଗାକୁ ଛାଡ଼ି କଂଗ୍ରେସ ଜେଡିଏସ୍ ମେଣ୍ଟ ବାକି ସବୁ ଆସନରେ ଅଧିକ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି

ଏହି ଅବସରରେ ଜେଡିଏସ୍ରୁ ଏଚ୍ଡି ଦେବେଗୌଡ଼ା ଓ ଏଚ୍ଡି କୁମାର ସ୍ୱାମୀ ଓ କଂଗ୍ରେସରୁ ଦିନେଶ ଗୁଣ୍ଡୁରାଓ ଓ ଡିକେ ଶିବ କୁମାର ସେଠାରେ ଉପସ୍ଥିତ ଥିଲେ ସାଫ୍ ପଞ୍ଚମ ମହିଳା ଫୁଟବଲ୍ ଚାମ୍ପିୟନ୍ସିପ୍ ସାଫ୍ର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଚାରିଥର ଚାମ୍ପିୟନ୍ ହୋଇଥିବା ଭାରତ ବାଙ୍ଗଲାଦେଶକୁ ଭେଟିବ

ଭାରତୀୟ କୋଚ୍ ମେମୋଲ୍ ରକି ଟିମ୍ର ପ୍ରସ୍ତୁତିକୁ ନେଇ ଦୂଢ଼ ଆଶାପୋଷଣ କରିଛନ୍ତି ପ୍ରଥମ ସେମିଫାଇନାଲ୍ରେ ଆୟୋଜକ ଦଳ ନେପାଳ ଶ୍ରୀଲଙ୍କାକୁ ଭେଟିବ